ଚୀନରୁ ବିଭିନ୍ନ ଦେଶକୁ ବ୍ୟାପିଥିବା କରୋନ ଭ୍ରତାଶୁ ଇରାନ ଓ ଇଟାଲୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି

ଆମ ରାକ୍ୟ ଓଡିଶାରେ ବର୍ଭମାନ ସୁଦ୍ଧା କୌଣସି ବ୍ୟକ୍ତି କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ନ ଥିବା ଜଣାପଡିଛି

ଉଭୟଙ୍କୁ ଥଶ୍ତା କାଶ କ୍ୱର ହୋଇଥିବା କୁହାଯାଇଛି ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି

ମହିଳା ସଶକ୍ତିକରଣ ଉପରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଗ୍ରାମୀଣ ବିକାଶ ମନ୍ତୀ ନରେନ୍ଦ ସିଂ ତୋମାର ଏହା କହିଛନ୍ତି

ବିଭିନ୍ ସଂକୀର୍ଭନ ମଣ୍ଡଳୀ ଦ୍ୱାରା ଦୋଳଗୋବିନ୍ଦଙ୍କ ବିମାନରେ ବସାଇ ଘର ଘର ବ୍ରଲାଯାଉଛି ନୟାଗଡ଼ ଜିଲାରେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସର୍ବତ୍ର ଏକ ଧାର୍ମିକ ପରିବେଶ ସୃଷ୍ ହୋଇଛି ଏହା ଏକ ଗଶପର୍ବ ଭାବେ ଜିଲାରେ ପାଳିତ ହୋଇ ଆସ୍ଥିବାର୍ ଠାକୁରମାନଙ୍କୁ ବିମାନରେ ବସାଇଯାଇ ବିଭିନ୍ନ ସ୍ଚାନ ପରିକ୍ରମା କରାଯାଉଛି

ଏହି ଅବସରରେ ବିଭିନ୍ ସ୍ରାନରେ ଗୋପାଳମାନଙ୍କ ପାରମ୍ପାରିକ ଉଗାଳ ସହିତ ଲଉଡ଼ି ଖେଳ ପରିବେଶକୁ ଭକ୍ତିମୟ କରିଦେଇଛି

ଏହି ଅବସରରେ ଆଜି ଅପରାହ୍ରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ଦୋଳଗୋବିନ୍ଦ ଭ୍ଦେବୀ ଓ ଶ୍ରୀଦେବୀଙ୍କ ସହିତ ବିମାନରେ ଯାଇ ମନ୍ଦିର ବାହାରେ ଥିବା ଦୋଳବେଦୀ ଉପରେ ବିଜେ କରିବେ ସେଠାରେ ଶ୍ରୀକୀଉଙ୍କ ଫଗୁ ଖେଳ ଅନୁଷିତ ହେବା ସହ ଦୋଳବେଦୀ ଉପରେ ଶ୍ରୀକୀଉଙ୍କ ସମ୍ମୁଖରେ ନୃତନ ପଞିକା ପାଠ କରାଯିବ

ଏହି ପର୍ବ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସମସ୍ତ ଓଡିଆଙ୍କ ଜୀବନରେ ସୁଖ ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ସେ କାମନା କରିଛନ୍ତି ଜଣାଇଛନ୍ତି

ଏଥଲାଗି ପୁରପଲ୍ଲୀ ଉହବ ମୁଖର ହୋଇଉଠିଛି